ଜଣକୁ ବାଦ୍ ଦେଲେ ସମସ୍ତେ ସୁରତ୍ ଫେରନ୍ତା

ପ୍ରବାସୀଙ୍କ ଘରବାହୁଡ଼ାପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା

ଏନେଇ ଆଜି ଗଣମାଧ୍ଧମକୁ ସୂଚନା ଦେଇଛନ୍ତି ପରିବହନ ମନ୍ତୀ ପଦ୍ମନାଭ ବେହେରା ପରିବହନ ମନ୍ତୀ ଶ୍ରୀ ବେହେରା କହିଛନ୍ତି ଯେଉଁମାନେ ଲକ୍ଡାଉନ୍ ଯୋଗୁଁ ଓଡ଼ିଶା ବାହାରେ ଫସି ରହିଛନ୍ତି ସେମାନେ ଓଡ଼ିଶା ଫେରିବାପାଇଁ ପ୍ରକ୍ରିୟା ଚାଲିଛି

କେବଳ ଜଶେ କେରଳ ଫେରନ୍ତାଙ୍କଠାରେ କରୋନା ଭ୍ରତାଶୁ ଚିହ୍ବଟ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ରୂଚନା ମିଳିଛି